ସରକାରୀ ବେସରକାରୀ କାର୍ଯ୍ୟାଳୟ ବଜାର ଯିଏ ଯେଉଁଠାରେ ଥାଆନ୍ତୁ ନା କାହିଁକି ସମସ୍ତେ ଏହି ସଙ୍ଗୀତକୁ ଗାନ କରିବାକୁ ମୁଖ୍ୟମନ୍ତୀ ନିବେଦନ କରିଛନ୍ତି ଏହି ସମୟରେ ଯାତାୟତକୁ ବନ୍ଦ ରଖିବାକୁ ମଧ୍ୟ କୁହାଯାଇଛି

ଏ ନେଇ ଓଡ଼ିଶା ବିଦ୍ୟତ୍ ନିୟାମକ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି

ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା 'କାହାଶୀରେ କରୋନା' କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ମନ୍ତୀ ଶ୍ରୀ ଜାଭଡେକର ଏହା କହିଛନ୍ତି

ଏହା ଯୋଗୁଁ ବିଭିନୁ ଅଞ୍ଚଳରେ ଗଛ ଭାଙ୍ଗିବା ସହ କିଛି ପରିମାଣର କଚା ଘର ମଧ୍ଧ କ୍ଷତିଗ୍ରସ୍ଡ ହୋଇଛି